ସିଟି ହସ୍ପିଟାଲ ଦାବିରେ ବରଗଡରେ ବିକ୍ଷୋଭ

ଅପରପକ୍ଷରେ ଚୀନ୍ରୁ ବିଭିନ୍ ଦେଶର ନାଗରିକ ଇତିମଧ୍ଧରେ ସ୍ୱଦେଶ ପ୍ରତ୍ୟାବର୍ଉନ କରିବାରେ ଲାଗିଛନ୍ତି

ସେହିପରି ଭାରତ ସମେତ ଆମେରିକା କାପାନ ରୁଷିଆ ବ୍ରିଟେନ୍ ଓ ପାକିସ୍ତାନ ଆଦି ଦେଶଗୁଡ଼ିକ ଚୀନ୍କୁ ବିମାନ ଉଡାଶ ଉପରେ କଟକଶା ଜାରି କରିଛନ୍ତି

ପରୀକ୍ଷାକୁ ସୁଚାରୁର୍ପେ ସଞାଳନ କରିବା ପାଇଁ ତ୍ରିସ୍ତରୀୟ ସ୍କାଡ ଗଠନ କରାଯାଇଛି

ଫଳରେ ବରଗଡ ସହରରେ ଦୋକାନବଜାର ବନ୍ଦ ରହିଛି

ସିଟି ହସ୍ପିଟାଲ ପ୍ରତିଷା ନେଇ ପ୍ରତିଶ୍ରୁତି ନମିଳିବା ଯାଏ ଆନ୍ଦୋଳନ କାରି ରହିବ ବୋଲି ଆନ୍ଦୋଳନକାରୀମାନେ ଅଡି ବସିଛନ୍ତି

ଏହି ସ୍ତାୟୀ ଲୋକ ଅଦାଲତରେ ବିଦ୍ୟୁତ୍ ସେବା ଜଳଯୋଗାଶ ଜନ ଉପଯୋଗୀ ସେବା ପରିବହନ ସେବା ଡାକ ଓ ଟେଲିଫୋନ୍ ସେବା ଏବଂ ସ୍ୱାସ୍ସ୍ୟ ସେବା ସମେତ ବିଭିନ୍ନ ଜନ ଉପଯୋଗୀ ସେବା ସମ୍ମର୍କୀୟ ଅଭିଯୋଗ ଗୁଡ଼ିକର ତୁରନ୍ତ ବିଚାର କରାଯିବ

ଏଭଳି ଘଟଶା ଘଟିଛି ନବରଙ୍ଙପୁର ଜିଲ୍ଲା ଉମରକୋଟ ବ୍ଲକର ପୂଜାରୀଭରଣ୍ଡି ଗାଁରେ ଆୟକର ବିଭାଗ ପକ୍ଷରୁ ନୋଟିସ୍ ଆସିଥିବା ଦିନ ମଜୁରିଆ ହେଲେ ସନଧର ମୁଣ୍ଡ

ସେହିଭଳି ତୂତୀୟ ସଂଧାରେ ରାଜ୍ୟ ଯୁବକଲ୍ୟାଣ ବୋର୍ଡର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ

ଚିକିହା ପାଇଁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

ପୁଲିସ ଘଟଶାସ୍ଥଳରେ ପହଞ୍ ମୃତଦେହଗୁଡ଼ିକୁ ଜବତ କରିଛି